ପ୍ରାଥମିକ ଶିକ୍ଷାର ତିନୋଟି ମୁଖ୍ୟ ଦିଗ ପ୍ରତି ଯଥେଷ୍ ଗୁରୁତ୍ ଦିଆଯାଇଛି

ବହୁ ନିଗମରେ ପଦବୀ ମଧ୍ୟ ଖାଲିପଡ଼ିଛି ଏବଂ ତାହାର ପୂରଣ ଉପରେ ଗୁରୁତ୍ ଦିଆଯାଉଛି

ଏଥିରୁ ଯୋଗାଣ ନିଗମ ବିନା ଲାଭ କ୍ଷତିରେ ଚାଲିଥିବା ବେଳେ ଅନ୍ୟସବୁ ଲାଭରେ ଚାଲୁଛି

ଗୋପାଳପୁର ରାୟଗଡ଼ା କେନ୍ଦୁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନେଟୋରିୟମ୍

ତେବେ ସମସ୍ତ ଜିଲ୍ଲାରେ ବିଙ୍କାନ କେନ୍ଦ୍ର ଖୋଲାଯିବ

ବିଶେଷକରି ଗୋଟିଏ ଛାତତଳେ ପୋଲିସ୍ ସହାୟତା ଡାକ୍ତରୀ ସହାୟତା ଆଇନଗତ ସହାୟତା ମନସ୍ତାଭ୍ତିକ ଓ ସାମାଜିକ ପରାମର୍ଶ ଆଶ୍ରୟ ଏବଂ ଯେକୌଣସି ସହାୟତା ଯୋଗାଇ ଦିଆଯିବ

ଏହି ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି ଆହତ ଦୁହେଁ ହେଲେ ପୋଡ଼ା ଓରଫ୍ ଅରୁଶ କୁମାର ମଲ୍କିକ ଓ ବିବେକ ନାୟକ

ଫଳରେ ସେଠାକାର ଲୋକେ ଗତ ତିନି ଦିନ ହେବ ଆତଙ୍କିତ ଅବସ୍ଥାରେ ରହିଛନ୍ତି ହାତୀମାନଙ୍କଠାରୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି

ଜଳସ୍ତର କମିବା ପରେ ଜୟପୁର କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି

ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ସିତି ଉପୁଜିଥିଲା ଫଳରେ କେଉଁଠି ପୋଲ ବୁଡ଼ିଥିଲା ତ କେଉଁଠି ରାସ୍ତା ଧୋଇଯାଇଥିଲା

ପ୍ରବଳ ବର୍ଷା ଯୋଗୁଁ ସରାଗୁଡ଼ା ପୋଲ ଧୋଇଯାଇଛି

ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ବିଶେଷକରି ଉପକକଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସୟାବନା ରହିଛି